ତଳିଆ ଅଅଳକୁ ସଜାଗ ରହିବାପାଇଁ ପରାମର୍ଶ

ଶ୍ରୀ ତ୍ରିପାଠୀ ବ୍ରହ୍କପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋଉର ଡିଗ୍ରୀ ହାସଲ କରିଛନ୍ତି

ସେମାନଙ୍କ ପାଇଁ ବ୍ରହ୍କପୁରରୁ ସିଧାସଳଖ ଟ୍ରେନ୍ ନାହିଁ

ଯାହାକି ଯଥେଷ୍ ହେଉନାହି

ଏହି ବୁଝାମଣା ପତ୍ର ଆଧାରରେ ପ୍ରଧାନମନ୍ତୀ ଜନୌଷଧି ଯୋଜନା ଏବଂ ନ୍ୟାସନାଲ ହେଲଥ ଏଜେନ୍ପି ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ତାଲିକାଭୁକ୍ତ କରିବେ

ଏହି ଆରୋଗ୍ୟ ମିତ୍ର ମାନେ ହିତାଧିକାରୀ ଜାଂଚ ଇଂଟରନେଟ ଉପଲହ ଓ ଇଂଟରନେଟ ଉପଲହ ନ ଥିବା ସ୍କିତିରେ ହିତାଧିକାରୀ ଚିହ୍ନଟକୁ ସୁନିଶ୍ବିତ କରିବା ହିତାଧିକାରୀଙ୍କ ପ୍ରଶ୍ୱର ଉତର ଦେବା ଅଭିଯୋଗର ସମାଧାନ କରିବା ତଥା ଜରୁରୀକାଳୀନ ମାମଲା ଗୁଡିକୁ ଦେଖିବା ଭଳି କାମ କରିବେ

ବିଶ୍ୱ ସ୍ୱାସ୍ସ୍ୟ ସଂଗଠନ ଓଡ଼ିଶାର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବୋଲି ମନ୍ତୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି

ବାକି ରହିଯାଇଥିବା ପରିବାରଙ୍କୁ ଚଳିତ ବର୍ଷ ଶେଷ ସୁଧା ଏହି ଯୋଜନାରେ ସାମିଲ ପାଇଁ ଉଦ୍ୟମ ଚାଲିଛି

ଯାହାଦ୍ୱାରା ବ୍ୟାଙ୍କ କାରବାର ଠପ୍ ହୋଇଯିବ ବୋଲି ବ୍ୟାଙ୍କ୍ର ବିଭିନ୍ ସଂଗଠନ ପକ୍ଷରୁ କୁହାଯାଇଛି ଏହା ସତ୍ତେ କେନ୍ଦ ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍କକ କାର୍ଯ୍ୟକ୍ରମ ଗ୍ରହଶ କରାଯିବ ବୋଲି କୁହାଯାଇଛି

ବିଜେପି ସୁନ୍ଦରଗଡ଼ ସାଂଗଠନିକ କିଲ୍ଲା ସଭାପତି ବଟ କିଶୋର ମିଶ୍ରଙ୍କ ସହ ବହୁ ଲୋକ ଏହି ଶୋଭଯାତ୍ରାରେ ସାମିଲ ହୋଇଥିଲେ

ଦୂତି ଆସନ୍ତାକାଲି ଫାଇନାଲ୍ରେ ଭାଗ ନେବେ